ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ ପରାକ୍ରମ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ଓ ପଣ୍ଟିମବଙ୍ଗ ଗସ୍ତ କରିବେ

କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ଠାରେ ଆୟୋଜିତ ହେବାକୁଥିବା ପରାକ୍ରମ ଦିବସ ଉହବର ଉଦ୍ଘାଟନୀ ସମାରୋହରେ ଶ୍ରୀ ମୋଦୀ ଅଧ୍ୟକ୍ଷତା କରିବେ

ଏହାଦ୍ୱାରା ଦେଶର ଜନସାଧାରଣ ବିଶେଷକରି ଯୁବପିଢ଼ିକୁ ପ୍ରେରଣା ମିଳିପାରିବ ଏହି ଅବସରରେ ନେତାଜୀଙ୍କ ଉପରେ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ଭିଡ଼ିଓ ଦୂଶ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଉଦ୍ଘାଟିତ ହେବ ନେତାଜୀଙ୍କର ଏକ ସ୍ମାରକୀ ମୁଦ୍ରା ଓ ଡାକଟିକେଟ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉନ୍କୋଚନ କରିବେ ନେତାଜୀଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ 'ଆମ୍ରା ନତୁନ ଯୌବନେରୀ ଦୁତ୍' ମଧ୍ୟ ପରିବେଷିତ ହେବ ଏହାଛଡ଼ା ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲାର ଜେରାଙ୍ଗା ପଥର ଗସ୍ତ କରି ଏକଲକ୍ଷ କମିପଟା ଓ ଜମି ଆବଶ୍ଚନ ପ୍ରମାଶପତ୍ର ପ୍ରଦାନ କରିବେ

ସେଣ୍ଟର ଫାମର କେନ୍ଦ୍ର ସରକାର ଏବଂ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଦଶ ବୈଠକରେ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଏହି ତିନି କୁଷି ଆଇନରେ କୌଣସି ସମସ୍ୟା ନଥିବା ବେଳେ ସରକାର ଏହାର କାର୍ଯ୍ୟାନ୍ୱୟନକୁ ଏକବର୍ଷରୁ ଦେଢ଼ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଯାହାଫଳରେ ଯେଉଁ ପ୍ରସଙ୍ଗଗୁଡ଼ିକୁ ନେଇ କୃଷକ ଆନ୍ଦୋଳନ ଚାଲିଛି ସେ ସବୁର ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ କୃଷି ଆଇନକୁ ରଦ୍ଦ କରିବା ପରିବର୍ତ୍ତେ ଏହାର ବିକଳ୍ପଗୁଡ଼ିକ ଉପରେ ଚିନ୍ତା କରିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ଆନ୍ଦୋଳନକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର କୃଷକମାନଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି କିନ୍ତୁ ଏହି ଆନ୍ଦୋଳନ ଯେତେବେଳେ ଏହାର ଯଥାର୍ଥତା ହରାଇ ବସିଛି ସେତେବେଳେ ସମାଧାନର ସୂତ୍ର ବାହାରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ଏହି ଆନ୍ଦୋଳନ ମୁଖ୍ୟତଃ ପଞ୍ଜାବ ଏବଂ ଅଳ୍ପ କିଛି ରାଜ୍ୟର କୂଷକମାନଙ୍କ ଦ୍ୱାରା କରାଯାଉଛି ବୋଲି ସେ କହିଛନ୍ତି କୃଷକମାନଙ୍କର ସ୍ୱାର୍ଥ ବିରୋଧୀ କେତେକ ବାହ୍ୟଶକ୍ତି ଏହି ଆନ୍ଦୋଳନ କାରି ରହିବା ସ୍ତନିଶ୍ଚିତ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ତୋମର ଅଭିଯୋଗ କରିଛନ୍ତି ସଂସଦ ଦ୍ୱାରା ପାରିତ କୃଷି ଆଇନ ଚାଷୀମାନଙ୍କ ହିତ ସାଧନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ପିଏମ୍ ଭ୍ୟାକ୍ଟିନେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ ଆରନ୍ତ ହୋଇଥିବା ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଭାରତକୁ ଆତ୍ମ ନିର୍ଭର କରୁଛି ପ୍ରଧାନମନ୍ତ୍ରୀ ବାରାଣସୀର କୋବିଡ୍ ପ୍ରତିଷେଧକ ନେଇଥିବା ବ୍ୟକ୍ତି ଓ ପ୍ରତିଷେଧକ ଦେଇଥିବା କର୍ମୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ ସମୟରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରତିଷେଧକ ନେଇଥିବା ବ୍ୟକ୍ତି ଓ ପ୍ରତିଷେଧକ ଦେଇଥିବା କର୍ମୀମାନଙ୍କୁ ଧନ୍ୟବାଦ ଜଣାଇ ଏହା ଦେଶର ଜନସାଧାରଣଙ୍କ ମନରେ ପ୍ରତିଷେଧକ କାର୍ଯ୍ୟକ୍ରମ ପ୍ରତି ବିଶ୍ୱାସ ବୃଦ୍ଧି କରିଛି ବୋଲି କହିଛନ୍ତି ସେ କହିଛନ୍ତି କୋବିଡ୍ ସ୍ୱେଚ୍ଛାସେବୀମାନେ ସଫକ୍ରମଣ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରତିଷେଧକ ଗ୍ରହଣ କରି ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ ପ୍ରଥମେ ପ୍ରତିଷେଧକ ନେବା ଅତ୍ୟନ୍ତ ଜରୁରି କାରଣ ଏହାଦ୍ୱାରା ସେମାନେ ନିର୍ଭିକ ଭାବେ କାର୍ଯ୍ୟ କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ଗୁଡ଼ିକର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ ଏକ ରାଜନୈତିକ ନିଷ୍ପତ୍ତି ନୁହେଁ ଦେଶର ବୈଜ୍ଞାନିକ ଓ ଡାକ୍ତରମାନଙ୍କ ସହ ଅନେକ ପର୍ଯ୍ୟାୟର କଥାବାର୍ତ୍ତା ପରେ ଏହି ନିଷ୍ପଭି ନିଆଯାଇଛି ପ୍ରତିଷେଧକକୁ ନେଇ ମନରେ କୌଣସି ଭୟ ନ ଆଶିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପାଳି ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଷେଧକ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାର୍ତ୍ତାଳାପ ସମୟରେ ପ୍ରତିଷେଧକ ନେଇଥିବା ଅନେକ ବ୍ୟକ୍ତି ସେମାନେ କୌଣସି ଅସୁବିଧା ଅନୁଭବ କରୁନଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ କିଛି ଟ୍ୱିଟ୍ ବାର୍ତ୍ତାରେ ପ୍ରତିଷେଧକ ନେଇଥିବା ବ୍ୟକ୍ତିମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ମାଧ୍ୟମରେ ସେମାନଙ୍କ ଅଭିଜ୍ଞତା ବିଷୟରେ ଜାଣିବାର ସୁଯୋଗ ମିଳିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରେ କୁହାଯାଇଛି ଶ୍ରୀ ମୋଦୀଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀର ଟିକା ନେଇଥିବା ବ୍ୟକ୍ତିମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକ ରାଜନୈତିକ ନେତା ଅଫିସର୍ ଓ ଅନ୍ୟମାନଙ୍କ ସହ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ ବିଶ୍ୱର ସର୍ବବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ବାର୍ତ୍ତାଳାପ କରୁଛନ୍ତି

ଭାରତଦ୍ୱାରା ବିଭିନ୍ନ ଦେଶକୁ ପ୍ରତିଷେଧକ ଯୋଗାଣ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ପ୍ରତିଷେଧକ ଯୋଗାଇ ଦିଆଯାଉଛି

ପ୍ରତିଷେଧକଗୁଡ଼ିକୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦନ କରାଯାଇଛି 'ଭାକ୍ସିନ୍ ମୈତ୍ରୀ' ଅଭିଯାନ ଅଧୀନରେ ଏହି ପ୍ରତିଷେଧକ ପ୍ରଦାନ ଫଳରେ ଭାରତ ସେସେଲ୍ସ୍ର ଏକ ନିର୍ଭରଯୋଗ୍ୟ ଭାଗିଦାର ପଡ଼ୋଶୀ ରାଷ୍ଟ୍ର ଭାବେ ନିଜକୁ ସାବ୍ୟସ୍ତ କରିଛି ଏଥିରେ ଭାରତ ଓ ସେସେଲ୍ସ୍ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ସାଗର ଭିଜନ୍'ରେ ସେସେଲ୍ସ୍ ଏକ ପ୍ରମୁଖ ରାଷ୍ଟ୍ର ଭାବେ ସ୍ଥାନ ପାଇଛି

ମରିସସ୍ ମଧ୍ୟ ଭାରତର ସାଗର ନୀତିରେ ଏକ ମୁଖ୍ୟ ରାଷ୍ଟ୍ର

କିନ୍ତୁ କୋବିଡ଼୍ ନାଇଷ୍ଟିନ୍ ପାଇଁ ମରିସସ୍ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଛି ମରିସସ୍ ସରକାର ଭାରତରୁ କୋବିସିଲ୍ଡ୍ ପ୍ରତିଷେଧକ ନେବାପାଇଁ ପୂର୍ବରୁ ଅନୁରୋଧ କରିଥିଲେ

ମେକ୍ ଇନ୍ ଇଣ୍ଡିଆ କୋବିସିଲ୍ଡ୍ ପ୍ରତିଷେଧକ ପ୍ରଦାନ କାର୍ଯ୍ୟକ୍ରମର ଅଂଶସ୍ୱରୂପ ମ୍ୟାମାରକୁ ମଧ୍ୟ ଏହି ପ୍ରତିଷେଧକ ପଠାଯିବ ମ୍ୟାମାର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ମ୍ୟାମାର ସହ ଭାରତର ପୁରାତନ ସମୟରୁ ଐତିହାସିକ ସାଂସ୍କୃତିକ ଧାର୍ମିକ ଭାଷାଗତ ଓ କାତିଗତ ସମ୍ପର୍କ ରହିଆସିଛି

ଏହି ବିଶିଷ୍ଟ ଗାୟକଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ତାଙ୍କ ଶୋକବାର୍ତ୍ତାରେ ଶାନ୍ତ୍ରନା ଜଣାଇଛନ୍ତି ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଦେହାନ୍ତ ଭକ୍ତି ସଂଗୀତ କ୍ଷେତ୍ରେ ଏକ ବିଶେଷ କ୍ଷତି ଘଟାଇଛି